ଉଭୟ ସଭାର କାର୍ଯ୍ୟଧାରା ସୁଚାରୁରୂପେ ଚାଲିବାକୁ ଦେବାପାଇଁ ସରକାର ବିରୋଧିଦଳଗୁଡ଼ିକର ସହଯୋଗ ଲୋଡ଼ିବେ

ଅଲ୍ ପାର୍ଟି ମିଟ୍ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ସରକାର ଡକାଇଥିବା ସର୍ବଦଳୀୟ ବୈଠକ ଏବେ ନ୍ତଆଦିଲ୍ଲୀରେ ଚାଲିଛି ବୈଠକ ସମୟରେ ପାର୍ଲାମେକ୍ଷର ଦୁଇ ସଭାର କାର୍ଯ୍ୟଧାରା ସୁଚାରୁରୂପେ ଚାଲିବାକୁ ଦେବାକୁ ସରକାର ବିରୋଧି ଦଳଗୁଡ଼ିକର ସହଯୋଗ ଲୋଡ଼ିବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଗୁଲାମ ନବୀ ଆଜାଦ୍ ଏନ୍ସିପି ନେତା ଶରଦ୍ ପାୱାର ଓ ସିପିଆଇ ନେତା ଡି ରାଜାଙ୍କ ସମେତ ବହୁ ନେତୁବୃନ୍ଦ ବୈଠକରେ ଉପସ୍ଥିତ ଅଛନ୍ତି

ଏହି ସମୟରେ ତିନି ବାର ତଲାକ୍ ବିଲ୍କୁ ପାସ୍ କରାଇବାକୁ ସରକାର ପ୍ରାଧାନ୍ୟ ଦେବେ ଏହି ବିଲ୍ ଲୋକସଭାରେ ପାସ୍ ହୋଇସାରିଛି ଓ ରାଜ୍ୟସଭାରେ ପଡ଼ିରହିଛି ଓବିସିମାନଙ୍କ ଜାତୀୟ କମିଶନ୍କୁ ସାୟିଧାନିକ ମର୍ଯ୍ୟାଦା ପ୍ରଦାନ ପାଇଁ ସରକାର ଉଦ୍ୟମ କରିବେ ଅନ୍ୟ ବିଲ୍ଗୁଡ଼ିକ ମଧ୍ୟରେ ନ୍ୟାସନାଲ୍ ମେଡିକାଲ୍ କମିଶନ୍ ବିଲ୍ ଓ କିନ୍ନର ଅଧିକାର ସୁରକ୍ଷା ବିଲ୍ ମଧ୍ୟ ଅଧିବେଶନ କାଳରେ ଆଲୋଚନାର ପରିସରକୁ ଆସିବ ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ମଧ୍ୟ ନିର୍ବାଚନ ହେବ ଉପାଧ୍ୟକ୍ଷ ପିଜେ କ୍ରିଏନ୍ଙ୍କ କାର୍ଯ୍ୟକାଳ ଚଳିତ ମାସରେ ହୋଇଯାଉଛି ଏସ୍ସି ଲିଞ୍ଚଙ୍ଗ୍ ବିଭିନ୍ନ ଗ୍ରଜବକ୍ କେନ୍ଦ୍ରକରି ଉଉ୍ୟକ୍ତ ଳୋକମାନଙ୍କଦ୍ୱାରା କରାଯାଉଥିବା ହତ୍ୟା ଘଟଣାକୁ ରୋକିବା ସକାଶେ ଏକ ନ୍ତ୍ରଆ ଆଇନ ପ୍ରଣୟନ କରିବା ବିଷୟ ବିଚାର କରିବାକୁ ସୁପ୍ରିମ୍କୋର୍ଟ ପାର୍ଲାମେଣ୍ଟକୁ କହିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଏଭଳି ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା ବିପଜନକ ନିଷ୍କଭି ନିଆଯିବାକୁ କେବେ ଅନୁମତି ଦିଆଯାଇପାରିବ ନାହିଁ ଓ ଏହାକୁ ଦୃଢ଼ହସ୍ତରେ ଦମନ କରିବାକୁ ହେବ ଗୋ ରକ୍ଷା ନାମରେ କରାଯାଉଥିବା ହତ୍ୟା ତଥାପି ବିଭିନ୍ନ ଗୁଜବକୁ କେନ୍ଦ୍ରକରି କରାଯାଉଥିବା ହତ୍ୟା ଘଟଣାଗୁଡ଼ିକୁ ରୋକିବା ଲାଗି ବିଭିନ୍ନ ପ୍ରକାର ଦଶ୍ତବିଧାନ କରିବା ଓ ପଦକ୍ଷେପ ନେବାକୁ ସୁପ୍ରିମ୍କୋର୍ଟ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଖଣ୍ଡପୀଠ କହିଛନ୍ତି ରାଜ୍ୟର ଆଇନ ଶୃଙ୍ଖଳା ଯେପରି ବଳବତ୍ତର ରହିବ ତାହା ନିଣ୍ଢିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଦେଶର ବହୁସ୍ଥାନରେ ଘଟିଥିବା ଏଭଳି ହିଂସାତ୍କକ ଘଟଣାବଳୀକୁ ରୋକାଯିବା ଲାଗି ନିର୍ଦ୍ଦେଶାବଳୀ କାରି କରାଯିବା ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଏହି ରାୟ ଦେଇଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ସେହିଭଳି ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନଗ୍ରଡ଼ିକର ପଞ୍ଜୀକରଣ ଓ ସେଗ୍ରଡ଼ିକ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ଭଳ କର୍ତ୍ତୃପକ୍ଷଙ୍କ ସହ ସଂଯୋଗ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ଶ୍ରୀମତୀ ଗାନ୍ଧି ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି

ରାଞ୍ଚସ୍ଥିତ ଶିଶୁ ଯତ୍ନ ଗୃହ ତିନୋଯି ପିଲାଙ୍କର ବିକ୍ରି ସହ କଡ଼ିତ ଥିବା ଓ ଆଉ ଏକ ପିଲାର ବିକ୍ରିପାଇଁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି

କିନ୍ତୁ କିଛି ଅନାଥାଶ୍ରମ ଏହି ନିୟମକୁ ଚ୍ୟାଲେଞ୍ କରିଛନ୍ତି

କିନ୍ତୁ ବର୍ତ୍ତମାନ ଏହା ବିଶ୍ୱର ଦ୍ରୁତ ବିକାଶକାରୀ ଅର୍ଥନୀତି ଭାବେ ପରିଗଣିତ ହେଉଛି

ଶ୍ରୀ ମୋଦି କହିଛନ୍ତି ଏହି ପରିବର୍ତ୍ତିତ ସମୟର ସବୁଠୁ ବଡ଼ ପ୍ରମାଣ ହେଉଛି କଳାଧନ ଓ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ପଦକ୍ଷେପ ଓ ସରକାରଙ୍କଦ୍ୱାରା କିଏସ୍ଟି ଲାଗୁ ପରେ ରେକର୍ଡ଼ ସଂଖ୍ୟକ ଲୋକ ଟିକସ ଦେବାକ୍ ଆଗେଇ ଆସିଛନ୍ତି ବଂଶଗତ ରାଜନୀତି ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ପାର୍ଟିର ତୀବ୍ର ସମାଲୋଚନା କରି କହିଛନ୍ତି ଏପରିକି ସ୍ୱାଧୀନତା ପରେ ଏକ ପରିବାରର ତିନୋଟି ପିଢ଼ି ଦେଶର ରାଜନୀତିକ୍ ନିୟନ୍ତ୍ରଣ କରିଆସିଛନ୍ତି କିନ୍ତୁ ବର୍ତ୍ତମାନ ସେ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି ଇୟୁ ଶ୍ରୀଲଙ୍କା ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ର କାନାଡ଼ା ସରକାର ଓ ନରଓ୍ୱେ ମୃତ୍ୟୁଦଣ୍ଡ ଉପରେ ଶ୍ରୀଲଙ୍କା ଲାଗୁ କରିଥିବା ଏହାର ଏକତରଫା ନିଷେଧକୁ ସମାପ୍ତ କରୁଥିବାରୁ ତାହାକୁ ଚେତାବନୀ ଦେଇଛନ୍ତି ଶ୍ରୀଲଙ୍କା ଯଦି ଏଥିରେ ଅଗ୍ରସର ହୁଏ ତେବେ ତାହାକୁ ମିଳୁଥିବା ବାଣିଜ୍ୟ ରିହାତିରୁ ସେ ବଞ୍ଚତ ହେବାର ତା' ପାଇଁ ବିପଦ ରହିଛି ବୋଲି ସେମାନେ ଚେତାବନୀ ଦେଇଛନ୍ତି କଲମ୍ଘୋସ୍ଥିତ ସେହି ଦେଶଗୁଡ଼ିକର ଦୂତାବାସ ପକ୍ଷରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିବିସେନାଙ୍କୁ ଗତକାଲି ଏ ସଂକ୍ରାନ୍ତରେ ଚିଠି ଲେଖାଯାଇ ସେଠାରେ ପୁନର୍ବାର ମୃତ୍ୟୁ ଦଶ୍ଚାଦେଶ ବ୍ୟବସ୍ଥା ଲାଗୁ କରାଯିବା ସଂକ୍ରାନ୍ତ ସେ ଜାରି କରିଥିବା ବିବୃଭିକୁ ସେମାନେ ବିରୋଧ କରୁଥିବାର ଜଣାଇଛନ୍ତି ମୃତ୍ୟୁଦଶ୍ଡ ଉପରେ ସେଠାରେ ଲାଗୁ କରାଯାଇଥିବା ନିଷେଧାଜ୍ଞାକୁ ବଳବତ୍ତର ରଖିବାକୁ ସେହି ଦେଶମାନେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଆହ୍ବାନ ଦେଇଛନ୍ତି ଏସ୍ସି ଇଲେକ୍ସନ୍ସ୍ ଏକ ସାଧାରଣ ନିର୍ବାଚନରେ ଜଣେ ପ୍ରାର୍ଥୀ ବିଭିନ୍ନ ଆସନର୍ ଏକାସାଙ୍ଗରେ ନିର୍ବାଚନ ଲଢ଼ିବାକୁ ନିଷେଧ କରିବା ଲୋଡ଼ି ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ବିରୋଧ କରିଛନ୍ତି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଉପସଚିବ କେକେ ସକ୍ରେନାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆଫିଡେଭିଟ୍ରେ ସରକାର କହିଛନ୍ତି ଲୋକମାନଙ୍କର ମୌଳିକ ଅଧିକାରକୁ ଏହାଦ୍ୱାରା ନଷ୍ଟ କରାଯାଉଛି ବୋଲି ସାବସ୍ତ୍ୟ କରିବାରେ ସେହି ଆବେଦନ ବିଫଳ ହୋଇଛି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ ଏହି ଆଫିଡେଭିଟ୍ର ବିଚାର କରିବେ ଆଫିଡେଭିଟ୍ରେ କୁହାଯାଇଛି ଜଣେ ବ୍ୟକ୍ତିଙ୍କୁ ଲୋକ ପ୍ରତିନିଧି ଆଇନ ଅନୁସାରେ ଏକସଙ୍ଗେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉଛି ଓ ଯଦି ଜଣେ ବ୍ୟକ୍ତିକୁ ଏଥିରୁ ନିବୁତ୍ତ କରିବାକୁ ହୁଏ ତାହେଲେ ସେହି ଆଇନରେ ସଂଶୋଧନ ଆଣିବାକୁ ହେବ

ସମ୍ଭିଧାନର କାର୍ଯ୍ୟକାରିତାର ସମୀକ୍ଷାପାଇଁ ଗଠିତ ଜାତୀୟ କମିଶନ୍ଙ୍କ ସୁପାରିସ୍ ଅନୁସାରେ ଜଣେ ନିର୍ଦଳୀୟ ପ୍ରାର୍ଥୀ ସଂସଦୀୟ ଓ ବିଧାନସଭା ନିର୍ବାଚନ ଲଢ଼ିବାକୁ ତାଙ୍କୁ ନିରୁ୍ସାହିତ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସକାଶେ ସେହି ପିଆଇଏଲ୍ରେ ଅନୁରୋଧ କରାଯାଇଛି

ସେହି ଫାର୍ମ ସଡ଼କ ଓ ରାଜପଥ ନିର୍ମାଣ ପାଇଁ ସରକାରଙ୍କଠାରୁ ଠିକା ନେଇଥାଏ ଆୟକର ବିଭାଗର ଜଣେ ବରିଷ୍ଠ ଅଫିସର କହିଛନ୍ତି ସେହି ଫାର୍ମ ଉପରେ ଚଢ଼ଉ ଏବେବି କାରି ରହିଛି ଏପର୍ଯ୍ୟନ୍ତ ଦେଶରେ ହୋଇଥିବା ଚଢ଼ଉ ମଧ୍ୟରେ ଏହା ସବୁଠୁ ବଡ଼ ଅମରନାଥ ଯାତ୍ରା ଅମରନାଥ ତୀର୍ଥଯାତ୍ରୀମାନଙ୍କ ସପ୍ତଦଶ ଦଳ ଆଜି ଜମ୍ମର ଭଗବତୀ ନଗର ମୂଳ ଶିବିରରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛି

ଆଇଏମ୍ଏଫ୍ ଟ୍ରେଡ୍ କନ୍ଫ୍ଲିକ୍ଟ ଆନ୍ତର୍ଜାତିକ ମୁଦ୍ରାପାର୍ଷି କହିଛି ଆମେରିକା ଓ ଏହାର ବାଣିଜ୍ୟ ଭାଗିଦାରମାନଙ୍କ ମଧ୍ୟରେ ବାଶିଜ୍ୟ କଳହ ଆନ୍ତର୍ଜାତିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଦିନକୁ ଦିନ ସବୁଠୁ ବଡ଼ ବିପଦ ସୂଷ୍ଟି କରିଛି ଏହାର ସର୍ବଶେଷ ଭବିଷ୍ୟତ ରିପୋର୍ଟରେ ଆଇଏମ୍ଏଫ୍ କହିଛି ଅଭିବୃଦ୍ଧି ହ୍ରାସ ପାଉଛି ଓ ତତ୍ସମ୍ଭନ୍ଧୀୟ ବିପଦଗୁଡ଼ିକ ବଢ଼ିବାରେ ଲାଗିଛି ଏଭଳି ବାଶିଜ୍ୟ ଉତ୍ତେଜନା ଆନ୍ତର୍ଜାତିକ ଆର୍ଥିକ ବଜାରଗୁଡ଼ିକରେ ଅସ୍ଥିରତାର କାରଣ ହୋଇପାରେ ବୋଲି ଆଇଏମ୍ଏଫ୍ ଚେତାବନୀ ଦେଇଛି କିକେଟ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ତୂତୀୟ ତଥା ଚୂନାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲିଡ୍ସ୍ଠାରେ ଖେଳାଯିବ